ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଉପଯୁକ୍ତ ପରୀକ୍ଷନିରୀକ୍ଷା ଓ ପୃଥକୀକରଣ ସୁବିଧା ଉପଲବ୍ଧ କରାଯିବ

ପିଏମ୍ଓ କରୋନା ଦେଶରେ କରୋନା ଭ୍ରତାଣୁର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି ଏକ ସର୍ବଭାରତୀୟ ଯୋଜନା ପ୍ରସ୍ତୁତ କରିବା ପାଇଁ ସ୍ଥିର କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍କର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆନ୍ତଃ ମନ୍ତ୍ରଣାଳୟ ସ୍ତରୀୟ ବୈଠକର ନିଷ୍ପଭି ଅନୁଯାୟୀ ସଂକ୍ରମଣର ପରୀକ୍ଷା ପୂଥକୀକରଣ ଓ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଦେଶର ବିଭିନ୍ନ ଭାଗରେ ପର୍ଯ୍ୟବେକ୍ଷଣ ସୁବିଧା ଉପଲହ୍ଧ କରାଯିବ ସ୍ୱରାଷ୍ଟ୍ର ବ୍ୟାପାର ପ୍ରତିରକ୍ଷା ରେଳବାଇ ଓ ଶ୍ରମ ମନ୍ତ୍ରଣାଳୟ ନିଜ ନିଜ ହସ୍କିଟାଲ୍ ସୁବିଧା ମାଧ୍ୟମରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପରେ ସହଯୋଗ କରିବେ ପ୍ରସ୍ତୁତି ସ୍ତରକୁ ଆହୁରି ବ୍ୟାପକ କରିବା ପାଇଁ ସମସ୍ତ ଆନ୍ତର୍ଜାତିକ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦରରେ ଥର୍ମାଲ୍ ଉପକରଣ ମାଧ୍ୟମରେ ଯାଞ୍ଚ ବ୍ୟବସ୍ଥା ଉପଲହ୍ଧ ହେବ ଏହାଛଡ଼ା ପର୍ଯ୍ୟଟକମାନେ କେଉଁ କେଉଁ ଦେଶ ଗସ୍ତ କରିଛନ୍ତି ଏବଂ କେଉଁ ଦେଶର ଯାତ୍ରା ସାରି ଫେରୁଛନ୍ତି ସେ ସମ୍ପର୍କରେ ସୂଚନା ଦେବା ବାଧ୍ୟତାମୂଳକ ହେବ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସମନ୍ଧିତ ତନଖୀ ଫାଟକ ସବୁରେ ଯାଞ୍ଚ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସମେତ ରାଜ୍ୟଗୁଡ଼ିକ ସହ ମିଶି କାର୍ଯ୍ୟ କରିବାକୁ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି ହେଲ୍ଥ ସ୍କୁଲ ଆଡଭାଇକରି କରୋନା ଭୂତାଣୁ ବ୍ୟାପୁଥିବା ଦୃଷ୍ଟିରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଦ୍ୟାଳୟଗୁଡ଼ିକ ପାଇଁ ଏକ ପରାମର୍ଶବଳୀ ଜାରି କରାଯାଇଛି ଏହି ପରାମର୍ଶବଳୀ ଅନୁଯାୟୀ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଗୋଟିଏ ସ୍ଥାନରେ ଏକାଠି ହେବା ନେଇ ବାରଣ କରାଯାଇଛି

କ୍ୱର ଥଣ୍ଡା ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ଭଳି ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷକମାନେ ସତର୍କ ରହିବାକୁ ମଧ୍ୟ କୁହାଯାଇଛି ରୋଗର ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ପରାମର୍ଶ ବିନା ପିଲାମାନଙ୍କୁ ସ୍କୁଲକୁ ନ ଛାଡ଼ିବା ପାଇଁ ଅଭିଭାବକମାନଙ୍କୁ କୁହାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସିବିଏସ୍ଇ କରୋନା ସିବିଏସ୍ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଥିବା ପରିକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ମାସ୍କ ପିନ୍ଧି ଯିବା ସହ ହସ୍ତ ପରିଚ୍ଚନ୍ନତା ଉପକରଣ ସାଙ୍ଗରେ ନେଇ ଯିବା ପାଇଁ ସିବିଏସ୍ଇ ପକ୍ଷରୁ କୁହାଯାଇଛି କରୋନା ଭୂତାଣୁ ବ୍ୟାପୁଥିବା ଦୃଷ୍ଟିରୁ ପରିକ୍ଷାର୍ଥୀ ଓ ସେମାନଙ୍କର ପିତାମାତାମାନଙ୍କର ଉଦ୍ବେଗକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସିବିଏସ୍ଇ କହିଛି ଗୁଲେରିଆ କରୋନା ଅଖିଳ ଭାରତ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ଏମ୍ସ୍ର ନିର୍ଦ୍ଦେଶକ ଡକୁର ରନ୍ଦୀପ ଗୁଲେରିଆ କହିଛନ୍ତି କରୋନା ଭୂତାଣୁକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଶ୍ୱାସକ୍ରୀୟାକୁ ନେଇ ସତର୍କତା ଅବଲମ୍ଭନ କରିବାକୁ ସେ ପରାମର୍ଶ ଦେଇଛନ୍ତି ଆକାଶବାଣୀ ସମ୍ଘାଦ ବିଭାଗ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଡକ୍ଟର ଗୁଲେରିଆ କହିଛନ୍ତି ସାମାନ୍ୟରୁ ମଧ୍ୟମ ଧରଣର କ୍ୱର ଦେହହାତ ବିନ୍ଧା ଛିଟିକା ଥଣ୍ଡା ଓ ଛିଙ୍କ ଆଦି କରୋନା ଭୂତାଣୁର ସାଧାରଣ ଲକ୍ଷଣ ଅଧିକାଂଶ ବ୍ୟକ୍ତିଙ୍କ ଫୁସ୍ଫୁସ୍ର କିଛି ଅଂଶ ଏହାଦ୍ୱାରା ସଂକ୍ରମିତ ହୋଇଥାଏ ବୋଲି ସେ କହିଛନ୍ତି କରୋନା ଆଇଏମ୍ଏଫ୍ ଆନ୍ତର୍ଜାତିକ ମୁଦ୍ରାପାର୍ଷି ଆଇଏମ୍ଏଫ୍ର ମୂଖ୍ୟ କ୍ରିଷ୍ଟାଲିନା କର୍ଜିଇଭା କହିଛନ୍ତି ବିଶ୍ୱ ଅର୍ଥନୀତି ପ୍ରତି ଭୟାବହ ବିପତ୍ତି ସୃଷ୍ଟି କରିବାକୁ ଯାଉଥିବା କରୋନା ଭୂତାଣୁ ଜନିତ ମହାମାରି ଉପରେ ସାରା ବିଶ୍ୱ ଚିନ୍ତାର କାରଣ ନାହିଁ ବୋଲି ପ୍ରତିକ୍ରିୟା ଦେବା ଆବଶ୍ୟକ

ଏହି ମହାମାରୀ ଏବେ ଏକ ଆଞ୍ଚଳିକ ସମସ୍ୟା ନ ହୋଇ ସମଗ୍ର ବିଶ୍ୱପ୍ରତି ସମସ୍ୟା ସୃଷ୍ଟି କରିବାକୁ ଯାଉଛି ବୋଲି ସେ କହିଛନ୍ତି

ସିବିଡିଟି ପକ୍ଷରୁ ଆହୁରି କୁହାଯାଇଛି ସ୍ଥଳ ବିଶେଷରେ ଏହି କମ୍ପାନୀ ସାମାନ୍ୟ ଟିଡିଏସ୍ ପୈଠ କରିଥିବା କିମ୍ବା ବିଲ୍କୁଲ ପୈଠ କରିନଥିବା ଘଟଣା ମଧ୍ୟ ନଜରକୁ ଆସିଛି

ତଦନ୍ତ ପରେ ଆହୁରି ଅଧିକ ପରିମାଣର ଠକେଇ ହେଇଥିବା ନେଇ ଅନୁମାନ କରାଯାଉଛି

କେନ୍ଦ୍ର ଇଲେକ୍ରୋନିକ୍ନ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଗତକାଲି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି

ଏକ ସାନି ଆଦେଶରେ ଜାମ୍ପୁ କାଶ୍ମୀର ପ୍ରଶାସନ କହିଛି ଜନସାଧାରଣ ଏବେ ଟୁ ଜି ମୋବାଇଲ୍ ଡାଟା ସେବା ସହିତ ଇଣ୍ଟରନେଟ୍ ସେବା ଉପଲବ୍ଧ କରିପାରିବେ ପୂର୍ବରୁ ସରକାର କେତେକ ନିର୍ଦ୍ଧିଷ୍ଟ ଓ୍ୱେବ୍ସାଇଟ୍ ସଂଯୋଗ ଜାନ୍ଷୁ କାଶ୍ମୀରରେ ଉପଲନ୍ଧ କରାଇଥିଲେ କାଶ୍ମୀର ଉପତ୍ୟକାରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଶିବା ଦିଗରେ ଏହି ନିଷ୍ପଭି ଆଉ ଏକ ବଳିଷ୍ଣ ପଦକ୍ଷେପ ଭାବେ ବିବେଚିତ ହେବ ବୋଲି ଆଶା କରାଯାଉଛି ଜେ ଆଣ୍ଡ କେ କିଲ୍କ ଉତ୍ତର କାଶ୍ମୀରର ବାରମୁଲା କିଲ୍ଲା ସ୍ଥିତ ସୋପର ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ଗତକାଲି ସନ୍ଧ୍ୟାରେ ଜାନ୍ମୁ କାଶ୍ମୀରର ପୁଲିସର ଜଣେ ସ୍ୱତନ୍ତ୍ର ଅଧିକାରୀ ଏସ୍ପିଓଙ୍କ ସହିତ ଅନ୍ୟ ଜଣେ ନାଗରିକଙ୍କର ପ୍ରାଣହାନୀ ଘଟିଛି ସୋପର ସହର ବାହାରେ ଥିବା ୱାରପୁରା ଅଞ୍ଚଳର ଏକ ପୁଲିସ ଦଳ ଯାଉଥିବା ବେଳେ ଆତଙ୍କବାଦୀଙ୍କ ପକ୍ଷରୁ ଅତର୍କିତ ଭାବେ ଗୁଳିଚାଳନା କରାଯାଇଥିଲା ଫଳରେ ଜାଞ୍ଚୁ କାଶ୍ମୀର ପୁଲିସର ଜଣେ ଏସ୍ପିଓ ଅଧିକାରୀଙ୍କ ସହ ଅନ୍ୟ ଜଣେ ସାଧାରଣ ନାଗରିକଙ୍କର ପ୍ରାଣହାନି ଘଟିଥିଲା ବୋଲି ପୁଲିସ୍ ପକ୍ଷରୁ ଆକାଶବାଣୀକୁ କୁହାଯାଇଛି ତେବେ ସୋପର ଏସ୍ପି କହିଛନ୍ତି ଯେ ଏହି ଘଟଣାରେ ଅନ୍ୟ କ୍ରଣେ ପୁଲିସ୍ ଆହତ ହୋଇ ହାସପାତାଳରେ ଚିକିିିିିତ ହେଉଛନ୍ତି ଅପରାଧୀମାନଙ୍କୁ ଧରିବା ପାଇଁ ସେହି ଅଞ୍ଚଳରେ ବ୍ୟାପକ ତଲାସୀ ଚାଲିଛି ସକୁଲ ଆରେଷ୍ଟ କୁଖ୍ୟାତ ନକ୍କଲ ତଥା ଗଡଚିରୋଳିର ଉଉର ଡିଭିଜନାଲ୍ କମିଟିର କମାଣ୍ଡର ଦିନକର ଗୋଟାକୁ ଗତକାଲି ମହାରାଷ୍ଟ୍ରର ଗଡଚିରୋଲି ପୁଲିସ ଗିରଫ୍ କରିଛି ଗତବର୍ଷ ଏପ୍ରିଲ୍ରେ ସଂଘଟିତ ହୋଇଥିବା କୁର୍ଖେଦା ଜଳାପୋଡ଼ା ଏବଂ ଜୟୁଲଖେଦା ବିସ୍କୋରଣ ଘଟଣାରେ ସେ ମୁଖ୍ୟ ଥିଲେ ବୋଲି ଜଣାପଡ଼ିଛି

ଦିନକର ଗୋଟା ସହ ତାର ସ୍ୱୀ ସୁନନ୍ଦା କୋରେଟିକୁ ଗିରଫ୍ କରାଯାଇଛି ବୋଲି ଗଡ଼ଚିରୋଲି ଏସ୍ପି ସୂଚନା ଦେଇଛନ୍ତି

ୟୁକେ ବୁକ୍ଫେୟାର ୟୁରୋପରେ କରୋନା ଭୂତାଣୁ ବିପଭିକୁ ଦୃଷ୍ଟିରେ ରଖି ବିଶ୍ୱର ଅନ୍ୟତମ ସର୍ବବୃହତ ପ୍ରକାଶନ ବାଣିଜ୍ୟ ମେଳା 'ଲଣ୍ଡନ ବୁକ୍ ଫେୟାର୍'କୁ ବାତିଲ କରିଦିଆଯାଇଛି ବୋଲି ଏହାର ଆୟୋଜକମାନେ କହିଛନ୍ତି

ଭାରତୀୟ ମହିଳା ଟିମ୍ ଏ ପର୍ଯ୍ୟନ୍ତ କେବେ ଟି ଟୋଙ୍କି ବିଶ୍ୱକପ୍ର ଫାଇନାଲ୍ରେ ପହଞ୍ଚି ପାରିନାହିଁ ଭାରତୀୟ ମହିଳା ଦଳ ମଧ୍ୟ କେବେ ଇଂଲଣ୍ଡ ମହିଳା ଟିମ୍କୁ ଟି ଟୋର୍କ୍ଷି ମ୍ୟାଚ୍ରେ ହରାଇପାରିନାହିଁ ସେହିପରି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ସିଡନୀ ଠାରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଅନୁଷ୍ଠିତ ହେବ